ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସନ୍ଦେହକୁ ଦୂର କରି ଭାରତକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ସମ୍ଭବ ବୋଲି କହିଛନ୍ତି ବାରାଣସୀଠାରେ ବିଜେପି କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ପାଞ୍ଚ ଲକ୍ଷ କୋଟି ଡଲାର ସମ୍ଭଳିତ ଅର୍ଥନୀତି ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ କିଛି ଲୋକ ଭାରତୀୟମାନଙ୍କ ଦକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି କରୁଛନ୍ତି ଓ ଏଭଳି ଲକ୍ଷ୍ୟ ହାସଲ କଷ୍ଟକର ବୋଲି କହୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ବ୍ୟକ୍ତିମାନେ ହେଉଛନ୍ତି ନକାରାବାଦୀ ଶ୍ରେଣୀର କେନ୍ଦ୍ର ବଜେଟ୍ରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ନବଭାରତ ଆଗକୁ ଅଗ୍ରସର ହେବାର ଦ୍ୱାରଦେଶରେ ଉପନୀତ ପ୍ରଧାନମନ୍ତ୍ରୀ ବିଜେପିର ଦେଶବ୍ୟାପୀ ସଦସ୍ୟତା ଗ୍ରହଣ ଅଭିଯାନର ବାରାଣସୀଠାରେ ଶୁଭାରମ୍ଭ କରିଛନ୍ତି ଜନସଂଘ ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ କୟନ୍ତୀ ଅବସରରେ ବାରାଣସୀରୁ ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରାଯାଇଛି ଶ୍ରୀ ମୋଦୀ ବାରାଣସୀଠାରେ ବୃକ୍ଷରୋପଣ ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି

ଶ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ଏକ ପ୍ରତିମୂର୍ତ୍ତିକୁ ବାରାଶସୀର ବାବତପୁର ବିମାନ ବନ୍ଦରଠାରେ ମଧ୍ୟ ଉନ୍କୋଚନ କରିଚ୍ଛନ୍ତି ଶ୍ୟାମା ପ୍ରସାଦ ଆନିଭର୍ସିରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ଆଦର୍ଶ ଓ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କ୍ୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ତାଙ୍କର ଟ୍ୱିଟ୍ରେ ଡକୁର ମୁଖାର୍ଜୀଙ୍କର ଏକ ଭିଡ଼ିଓକୁ ପୋଷ୍ଟ କରିଛନ୍ତି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଡକ୍କର ମ୍ରଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଡକ୍ଟର ମୁଖାର୍ଚ୍ଚୀ ଦେଶ ପ୍ରେମ ବଳୀଦାନ ଓ ଉତ୍ସର୍ଗର ପ୍ରତୀକ ଥିଲେ ଏବଂ ଦେଶର ଏକତା ଓ ଅଖଣ୍ଡତା ପ୍ରତି ତାଙ୍କର ଜୀବନକୁ ଉତ୍ସର୍ଗ କରିଥିଲେ

ଭାରତ ଆମେରିକା ଭାଗିଦାରୀ ସଂପର୍କ ଫୋରମ୍ ସଭାପତି ମୁକେଶ ଅଘି କହିଛନ୍ତି ଏହି ବଜେଟ୍ ଭାରତୀୟ ଅର୍ଥନୀତିକୁ ଉନ୍କକ୍ତ କରିବ ଓ ଅଧିକରୁ ଅଧିକ ଆମେରିକୀୟ କମ୍ପାନୀ ଏଥିରେ ପୁଞ୍ଜିନିବେଶ କରିବାକୁ ଉସାହିତ କରିବ ଏହା ସମୃଦ୍ଧିକୁ ନିର୍ଣିତ କରିବା ସହ ନିମୁବର୍ଗ ପାଇଁ ଅଭିବୃଦ୍ଧି ଆଶିବ ସେ କହିଛନ୍ତି ବଜେଟ୍ରେ ସକାରାତ୍କକ ଡାଞ୍ଚାଗତ ପରିବର୍ତ୍ତନ ଅଣାଯିବାକୁ ପ୍ରଚେଷ୍ଟା କରାଯାଇଛି ଭାରତ ଆମେରିକା ବ୍ୟବସାୟୀକ ପରିଷଦ ସଭାପତି ନିଶା ଦେଶାଇ ବିଶ୍ୱାଳ କହିଛନ୍ତି ବଜେଟ୍ରେ ଏକ ଦୂରଦୃଷ୍ଟି ସମ୍ପନ୍ନ ତଥା ସଂସ୍କାର ମୂଳକ ଆଭିମୁଖ୍ୟ ଗ୍ରହଣ କରାଯାଇଛି ସେ କହିଛନ୍ତି ଭାରତକୁ ଆନ୍ତର୍ଜାତିକ ମଞ୍ଚରେ ଉପରକୁ ନେବା ଓ ବିମାନ ଚଳାଚଳ କ୍ଷେତ୍ରରେ ଏକ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ନୂଆ ସରକାରଙ୍କ ଦୀର୍ଘ ମିଆଦି ଚିନ୍ତାଧାରାର ପ୍ରତିଫଳନ କରୁଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏକ ବିବୃତ୍ତିରେ କହିଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ବଜେଟ୍ ଅର୍ଥ ପରିମାଣ ବୃଦ୍ଧିର ସରକାର ଏହି କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ପ୍ରତିୟମାନ ହୋଇଛି

ଫେସ୍ବୁକ୍ ପୋଷ୍ଟରେ ଶ୍ରୀ କେଟଲୀ କହିଛନ୍ତି ବଜେଟ୍ ଏକ ଉଚ୍ଚାଭିଳାସୀ ଭାରତ ପାଇଁ ରାଜନୈତିକ ଭିଭିମି ପ୍ରସ୍ତୁତ କରି ଆସିଛି ଓ ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଲୋକମାନେ ମୌଳିକ ସୁବିଧା ପାଇଛନ୍ତି ସେ କହିଛନ୍ତି ଗତ ପାଞ୍ଚ ବର୍ଷ ମଧ୍ୟରେ ମୌଳିକ ଡାଞ୍ଚାର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇ ଆସିଛି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୍ ଉପସ୍ଥାପନ କରିବା ସମୟରେ ମୌଳିକ ଡାଞ୍ଚାକ୍ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ସେ କହିଛନ୍ତି ଭାରତ ବିଶ୍ୱରେ ଦ୍ରୁତ ବିକାଶକାରୀ ଅର୍ଥନୀତି ହେବା କାରି ରଖିବ ଶ୍ରୀ ଜେଟଲୀ କହିଛନ୍ତି ଭାରତକୁ ଅର୍ଥନୈତିକ ଅଗ୍ରଗତି ପଥରେ ଆଗକୁ ଆଗେଇ ନେବା ପାଇଁ ନିିି୍ଜିତ ରୂପେ ବଜେଟ୍ ଏକ ନୀତିଗତ ଦସ୍ତାବିଜ୍

ବିଧାୟକମାନେ ତାଙ୍କ କାର୍ଯ୍ୟାଳୟକୁ ଆସିବା ବିଷୟରେ ପୂର୍ବରୁ କୌଣସି ଖବର ମିଳିନଥିବା କଥା ଦର୍ଶାଇ ରମେଶ କୁମାର କହିଛନ୍ତି ସେ ମଙ୍ଗଳବାର ଦିନ ଇସ୍ତଫାପତ୍ରଗୁଡ଼ିକୁ ଗ୍ରହଣ କରିବେ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

ଏନ୍ଆଇଏ ଗଡ଼ଚିରୋଲି ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ସ୍ଥିତ କୁରୁଖେଡ଼ା ଗ୍ରାମଠାରେ ଗତ ମେ ମାସ ପହିଲାରେ ହୋଇଥିବା ନକ୍କଲ ଆକ୍ରମଣର ତଦନ୍ତ ଭାର ଏନ୍ଆଇଏ ଗ୍ରହଣ କରିଛି

ଏନ୍ଆଇଏର ଏକ ଟିମ୍ ଗଡ଼ଚିରୋଲିଠାରେ ପହଞ୍ଚି ଘଟଣା ସ୍ଥଳକୁ ଯାଇଛି ସେହି ବିସ୍କୋରଣ ପାଇଁ ଏକ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥ ବ୍ୟବହାର କରାଯାଇଥିଲା ସେତେବେଳେ ପୁଲିସ୍ କର୍ମଚାରୀମାନେ କୁରୁଖେଡ଼ା ଗ୍ରାମକୁ ଏକ ଗାଡ଼ିରେ ଯାଉଥିଲେ

ରାହୁଲ ବେଲ୍ ପୂର୍ବତନ କଂଗ୍ରେସ ସଭାପତି ତଥା ଏମ୍ପି ରାହୁଲ ଗାନ୍ଧି ଏକ ମାନହାନୀ ମାମଲାରେ ଆଜି ପାଟନାର ଏକ କୋର୍ଟ୍ର୍ କାମିନ୍ ପାଇଛନ୍ତି ବିହାର ଉପମ୍ରଖ୍ୟମନ୍ତ୍ରୀ ସ୍ରଶୀଲ କୁମାର ମୋଦୀ ତାଙ୍କ ବିରୃଦ୍ଧରେ ଏହି ମାନହାନୀ ମକଦ୍ଦମା ରୁକ୍କୁ କରିଥିଲେ ମୋଦୀ ସାଙ୍ଗିଆ ଥିବା ବ୍ୟକ୍ତିମାନଙ୍କ ସଂକ୍ରାନ୍ତରେ ଶ୍ରୀ ଗାନ୍ଧିଙ୍କ ଦ୍ୱାରା ଆପଭିଜନକ ମନ୍ତବ୍ୟ ଦିଆଯାଇଥିବାର ଦର୍ଶାଇ ସେ ଏହି ମକଦ୍ଦମା ରୁକୁ କରିଥିଲେ ଶ୍ରୀ ଗାନ୍ଧି ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଟ୍ଟିଷ୍ଟ୍ରେଟ୍ କ୍ରମାର ଗୁଞ୍ଜନଙ୍କ ଅଦାଲତରେ ହାଜର ହେବା ପରେ ଜାମିନ୍ ପାଇଛନ୍ତି ଶାସକ ପକ୍ଷ ବିର୍ଦ୍ଧରେ ସ୍ୱର ଉତ୍ତୋଳନ କର୍ତ୍ତିବା ବ୍ୟକ୍ତିମାନଙ୍କ ଲାଗି ପ୍ରତିଶୋଧ ପରାୟଣତା ସହ ପଦକ୍ଷେପ ନିଆଯାଉଥିବାର ସେ ଦୋଷାରୋପ କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁର ବିଶ୍ୱ ଐତିହ୍ୟ ସ୍ଥଳୀରେ ସ୍ଥାନ ପାଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଜୟପୁର ସହର ସଂସ୍କୃତି ଓ ସାହସୀକତା ସହ କଡ଼ିତ ସେ କହିଛନ୍ତି ଜୟପୁରର ଶାଳିନତା ଓ ସେବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ସେଠାକୁ ଆକୁଷ୍ଟ ହୋଇ ଆସିଥାନ୍ତି

ଏହା ରାଜସ୍ଥାନର ରାଜଧାନୀ ରହିଛି ଆଇଏଇଏ ଇରାନ୍ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା କହିଛି ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଉପରେ ଆସନ୍ତା ସପ୍ତାହରେ ଏହା ଏକ ଜର୍ରରିକାଳୀନ ବୈଠକର ଆୟୋଜନ କରିବ

ଏଥିପାଇଁ ଆମେରିକା ପକ୍ଷରୁ ଅନୁରୋଧ କରାଯାଇଛି